ର କରିଥିବା ଅଭିଯୋଗ ହୋଇଛି ପୁଲିସ କ୍ୱାର୍ଟର୍ସ ଭିତରେ ଘଟିଥିବା ଏଭଳି ଜଘନ୍ୟ ଅପରାଧରେ କେତେକ ପୁଲିସ କର୍ମଚାରୀ ଲିପ୍ତ ଥିବା ଅଭିଯୋଗ ହୋଇଛି

ଘଟଣା ସମୟରେ ଯୁବତୀ ଜଶକ ଅକ୍ତିଆର କରିନେଇଥିବା ପର୍ସରୁ ମିଳିଥିବା ଆଇ କାର୍ଡରୁ ଅଭିଯୁକ୍ତ ଜଣକ ଜଣେ ପୁଲିସ କନେଷ୍ଟବଳ ଥିବା ଜଣାପଡିଥିଲା

ଏହି କାର୍ଯ୍ୟକ୍ରମ ଦ୍ୱାରା ଆଶା କରାଯାଉଥିବା ସଫଳତା ମିଳିବା ପରେ ଗତକାଲି ସରକାର ପଞାୟତିରାକ ଓ ପାନୀୟଜଳ ବିଭାଗ ଏବଂ ମହିଳା ଶିଶୁକଲ୍ୟାଶ ବିଭାଗକୁ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିଛନ୍ତି ମଧୁ ଆପ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମଧୁ ଆପ୍କୁ ଆକି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ

ସକାଳଧ୍ରପ ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି ବେଶ କରାଯାଉଛି

ଶ୍ରୀମନ୍ଦିର ବିଧିବିଧାନ ଓ ପରମ୍ପରା ଅନୁଯାୟୀ ଓଡଣଷଷୀରୁ ବସନ୍ତପଞ୍ଚମୀ ପର୍ଯ୍ୟନ୍ତ ଶ୍ରୀକୀଉମାନଙ୍କର ଘୋଡଲାଗି ବେଶ ଅନୁଷ୍ଠିତ ହେବ